ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ସଭାପତିତ୍ୱରେ ଅନୁଷିତ ଏହି ସଭାରେ ରାଜ୍ୟସଭା ସାଂସଦ ପ୍ରତାପ କେଶରୀ ଦେବ ବିଧାୟକ ବେଦପ୍ରକାଶ ଅଗ୍ରଓ୍ୱାଲ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ସମେତ ରାଜ୍ୟ ପାନୀୟ ଜଳଯୋଗାଣ ବିଭାଗର ପ୍ରମୁଖ ସଚିବ ଦେଓ ରଞ୍ଞନ ସିଂହ ଏବଂ କିଲ୍ଲୁପାଳ ଦାଶରଥୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ

ଏହି ସଂସ୍ଥା ଜୁଭେନାଇଲ ଜଷ୍ଟିସ ଆକୃକୁ ଉଲ୍ଲଘନ କରୁଛି ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷାନ ନେବାକୁ ସେହି ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି

ଆନ୍ଦୋଳନକୁ ସ୍ଥଗିତ ରଖିବା ସହ ଆଜିଠାରୁ ସେମାନେ କାର୍ଯ୍ୟରେ ଯୋଗଦେଇଛନ୍ତି

ତିନଦିନ ମଧ୍ଧରେ ଏହାର ଉତ୍ତର ଦେବା ପାଇଁ କୁହାଯାଇଛି ଯଦି ସେ ଏହି ସମୟମଧ୍ଧରେ ଉତ୍ତର ଦେବେ ନାହିଁ ତେବେ ଉଉର ନାହିଁ ବୋଲି ବିବେଚନା କରାଯିବା ପରେ ନିର୍ଦ୍ଦେଶକଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ

ତେବେ ଏହି ଜିଲ୍ଲାଗୁଡ଼ିକ ଅଧୀନରେ ଥିବା ତାଲୁକ କୋର୍ଟଗୁଡ଼ିକରେ ଆଜି ଲୋକ ଅଦାଲତ ଅନୁଷ୍ବିତ ହୋଇଥିବା କଟକସ୍ଥିତ ଓଡ଼ିଶା ରାଜ୍ୟ ଆଇନ୍ସେବା ପ୍ରାଧିକରଣ ତରଫରୁ ସୂଚନା ମିଳିଛି

ପୂର୍ବତନ କର୍ଷେଲ ପ୍ରଭାତ କୁମାର ପଣ୍ତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତୋଳନ କରିଥିଲେ ସଂଘର ସଭାପତି ବିଷ୍ତଚରଣ ମହାକୁଳଙ୍କ ଅଧକ୍ଷତାରେ ଏକ ସଭା ହୋଇଥିଲା ସଂଘର ଉପଦେଷା ସୁବେଦାର ଲଳିତ ମୋହନ ସାହୁ ସଂଘର ବାର ବର୍ଷର ଅନୁଭୁତି କହୀବା ସହ ଏକଜୁଟ ହୋଇ କାମ କରିବାକୁ ଆହ୍ବାନ କରିଥିଲେ

ଉଦଳା ଅଅଳରେ ଚଢ଼ଉ କରି ସେମାନଙ୍କ ନିକଟରୁ ଏହି ବଜ୍ରକାପ୍ତା ଜବତ କରାଯାଇଛି

ମିଳିଥିବା ସୂଚନା ଅନୁସାରେ ଛପୋଲିଆ ନିକଟରେ ଏକ କାର୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିବାବେଳେ ଏଥିରେ ଥିବା ଯାତ୍ରୀମାନଙ୍ଙୁ ଉଦ୍ଧାର କରିବା ପାଇଁ ସୋର ପୁଲିସ ଘଟଣାସ୍ଚଳରେ ପହଞ୍ଅଥିଲା

ସେହିଭଳି ଆଉ କିଛି ସମୟ ପରେ ଅନ୍ୟ ଏକ ମ୍ୟାଚରେ ଆୟୋଜକ ଦଳ ଭାରତ କାନାଡାକୁ ଭେଟିବ